ଶ୍ରୀ ମୋଦି କହିଛନ୍ତି ଫିଟ୍ ଇଣ୍ଡିଆ ଅଭିଯାନ ଏଦିଗରେ ଦେଶକୁ ଅନୁପ୍ରାଶିତ କରିବା ପାଇଁ ଉଦ୍ଦିଷ ଫିଟ୍ଇଣ୍ଡିଆ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଜନସାଧାରଶଙ୍କୁ ଅନୁରୋଧ କରି ଶ୍ରୀ ମୋଦି କହିଛନ୍ତି ବର୍ଭମାନ ପାଇଁ ଏହା ଅତ୍ୟନ୍ତ ଜରୁରୀ ହୋଇପଡିଛି କାରଣ ଏକ ସ୍ପସ୍ସ ଭବିଷ୍ୟତ ଦିଗରେ ଏହା ଦେଶକୁ ଆଗେଇ ନେଇପାରିବ ସେ କହିଛନ୍ତି ସଫଳତା ଓ ସୁସ୍ଥ ରହିବା ମଧ୍ଧ ପରସ୍ୱର ସହ ଜଡିତ ଏବଂ ଅଧିକାଂଶ ସଫଳ ବ୍ୟକ୍ତି ସର୍ବଦା ସୁସ୍ଥ ରହିଥିବାର ଦେଖିବାକୁ ମିଳିଥାଏ

ଏଥପାଇଁ ଏକ ଛଅ ଜଶିଆ ଡାକ୍ତରୀ ଦଳ ଗଠନ କରାଯାଇଛି

ଏଥିସହ ପ୍ରଶାସନ ଆକି ମନ୍ଦିରର ପ୍ରାଚୀରକୁ ଭାଙ୍ଗି ଭିତରକୁ ପ୍ରବେଶ କରିଛି ଏହି ଉଛେଦ ସମୟରେ ମଠ ପରିସରରେ ଏକ ଭୂତଳ ଘର ଠାବ କରାଯାଇଛି

ଏଥିରେ ଭୁବନେଶ୍ୱର କଟକ ପୁଲିସ୍ କମିଶନର ସମସ୍ତ ରେଞ୍ ଆଇଜି ଡିଆଇକି ଏବଂ ରାଜ୍ୟର ସମସ୍ତ କିଲ୍ଲୁ ଆରକ୍ଷୀ ଅଧିକ୍ଷକଙ୍ ସହ ଭିଡ଼ିଓ କନ୍ଫରେନ୍ପିଂ ମାଧ୍ୟମରେ ଆଲୋଚନା କରାଯାଇଛି

ତେଲ ବାହାରିବା କାର୍ଯ୍ୟ ଶେଷହେବା ପରେ କାହାଜଟିକୁ ସ୍କାନାନ୍ତର କରାଯିବ ବୋଲି ସେ ସ୍ୟଚନା ଦେଇଛନ୍ତି

ଗୋଟିଏ ଦୁଇଟି ସ୍ଛାନରେ ପ୍ରବଳ ବର୍ଷା ସ୍ୟାବନା ରହିଛି

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି